ରାଜନାଥ ସିଂ ଭିଜିଟ୍ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ସକାଳେ ଲେହରେ ପହଞ୍ଚବା ପରେ ବାୟୁସେନା ଏବଂ ସ୍ଥଳସେନା ପକ୍ଷରୁ ସମରାଭ୍ୟାସ ପ୍ରଦର୍ଶନ କରାଯାଇଛି ଶ୍ରୀ ସି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ ଏବଂ ସେନାମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରୱଣେଙ୍କ ସହ ସେଠାକାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଚୀନ୍ ସହ ସୀମା ବିବାଦ ପରେ ପ୍ରତିରକ୍ଷାମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ ସେଠାରେ ସେ ମୁତୟନ ହୋଇଥିବା ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ଯବାନମାନଙ୍କ ସହ ସାକ୍ଷାତ କରିଛନ୍ତି ଆସନ୍ତାକାଲି ଶ୍ରୀ ସିଂ ଜାନ୍ଥୁକାଶ୍ମୀରର ବିଭିନ୍ନ ଅଞ୍ଚଳ ଗସ୍ତ କରି ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିବେ

ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଏହା ମଧ୍ୟ ସର୍ବାଧିକ ଦୈନିକ ପରୀକ୍ଷା ବୋଲି ଜଣାପଡ଼ିଛି

ଇଣ୍ଡିଆ କୁଳଭୂଷଣ ବିଦେଶ ମନ୍ତାଳୟ କହିଛି ଯେ ପାକିସ୍ତାନରେ ବନ୍ଦୀ ଜୀବନ କାଟୁଥିବା କୁଳଭୂଷଣ ଯାଦବଙ୍କ ସହ ଭାରତୀୟ ଦୂତାବାସ ଅଧିକାରୀଙ୍କ ସାକ୍ଷାତ ଅବାଧ ଓ ନିଃସର୍ଭ ନଥିଲା

ପାକିସ୍ତାନ ଏଭଳି ସୁଯୋଗ ଯୋଗାଇ ଦେଇଥିବା ଦାବି କରୁଥିବା ବେଳେ ଭାରତ ଏହାକୁ ଅଗ୍ରାହ୍ୟ କହିଛି ଚୁକ୍ତି ମୁତାବକ ଦୂତାବାସ ଅଧିକାରୀଙ୍କୁ ଅବାଧ ନିଃସର୍ତ୍ତ ଏବଂ ବିନା ପ୍ରତିବନ୍ଧକରେ କୁଳଭୂଷଣଙ୍କୁ ସାକ୍ଷାତ କରିବା ଲାଗି ନିୟମ ରହିଥିବା ବେଳେ ପାକିସ୍ତାନ ଅଧିକାରୀମାନେ ଭାରତୀୟ ଅଧିକାରୀଙ୍କ ନିକଟରେ ବସିରହି ଭୟ ସୂଷ୍ଟି କରାଇଛନ୍ତି କୁଳଭୂଷଣଙ୍କ ସହ ହୋଇଥିବା କଥାବାର୍ତ୍ତାର ସେମାନେ ଭିଡ଼ିଓ ରେକର୍ଡିଂ କରିବା ସହ ମୁକ୍ତ ଭାବେ କଥା ହେବା ପାଇଁ ସୁଯୋଗ ଦେଇନଥିଲେ ଭାରତୀୟ ଦୃତାବାସ ଅଧିକାରୀ ଏ ସଂପର୍କରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିବା ବିଦେଶ ମନ୍ତ୍ରାଳୟ କହିଛି ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି କୁଳଭୂଷଣ ପ୍ରସଙ୍ଗରେ ପାକିସ୍ତାନ ଆନ୍ତର୍ଜାତିକ ନ୍ୟାୟିକ ଅଦାଲତରେ ଦେଇଥିବା ପ୍ରତିଶ୍ରୁତିକୁ ଲଂଘନ କରୁଛି ପୂର୍ବରୁ କୁଳଭୂଷଣ ନିଜ ମୃତ୍ୟୁଦଶ୍ଚାଦେଶର ସମୀକ୍ଷା ନିମନ୍ତେ ଆବେଦନ କରିବାକୁ ଚାହୁଁନଥିବା ପାକିସ୍ତାନ ଅପପ୍ରଚାର କରିଥିଲା

ସଚିନ ପାଇଲଟ୍ ହାଇକୋର୍ଟ ରାଜସ୍ଥାନ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟଙ୍କୁ ଅଯୋଗ୍ୟ ଘୋଷଣା କରିବା ମାମଲାର ଆଜି ସେଠାକାର ହାଇକୋର୍ଟ ଶୁଣାଣି କରିବେ

ଏହି ମାମଲାର ଶୁଣାଣି ରାଜସ୍ଥାନ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ କରିବେ ବୋଲି ଜଣାପଡ଼ିଛି

ଗତକାଲି କଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା ଏହି ମାମାର ଶୁଣାଣି କରିଥିଲେ ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦଳର ମୁଖ୍ୟସଚେତକ ମହେଶ ଯୋଶୀ ବିଧାନସଭା ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ

ପଞ୍ଚାୟତିରାଜ ପାନୀୟ ଜଳ ଏବଂ ସ୍ୱଚ୍ଚତା ଓ ଜଳଶକ୍ତି ମନ୍ତ୍ରାଳୟର ଅନୁମୋଦନ କ୍ରମେ ଏହି ଅର୍ଥ ମଙ୍କୁର କରାଯାଇଛି

ଏହି ପ୍ରସଙ୍ଗରେ କେନ୍ଦ୍ର ପଞ୍ଚାୟତିରାକ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ରାଜ୍ୟଗୁଡ଼ିକରେ କରୋନା ପରିସ୍ଥିତିର ମୁକାବିଲା ଦିଗରେ ଏହି ଅନୁଦାନ ବେଶ୍ ସହାୟକ ହେବ

ରାଜସ୍ଥାନରେ କଂଗ୍ରେସ ସରକାର ପ୍ରତି ବିପଦ ସୃଷ୍ଟି କରିଥିବା ନେଇ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଅଖିଳ ଭାରତୀୟ କଗ୍ରେସ କମିଟି ପକ୍ଷରୁ ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ ସାମାଜିକ ଗଣମାଧ୍ୟମରେ ଉଭୟ ଭଓଁରଲାଲ ଶର୍ମା ଏବଂ ବିଶ୍ୱବେନ୍ଦ୍ର ସିଂଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଭାଇରାଲ୍ ହେବା ପରେ ଦଳ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ଅନ୍ୟପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହଯୋଗୀମାନେ ଅଭିଯୋଗ କରିଛନ୍ତି ଯେ ଭଞ୍ଚୁରଲାଲ ଶର୍ମା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସହ ମିଶି ଅସ୍ଥିରତା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଥିଲେ ତେବେ ଶ୍ରୀ ଶର୍ମା ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଚ୍ଛନ୍ତି

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଆଗତ ଏହି ଜନସ୍ୱାର୍ଥ ମାମଲାର ଶୁଣାଣି ନ କରିବା ପାଇଁ ନିଷ୍ପଭି ନେଇଛନ୍ତି ଶ୍ରୀ ଉପାଧ୍ୟାୟ ଗୋଟିଏ ଦେଶ ଗୋଟିଏ ଶିକ୍ଷା ବୋର୍ଡ ଆଧାରରେ ସିବିଏସ୍ଇ ଏବଂ ଆଇସିଏସ୍ଇର ମିଶ୍ରଣ ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ ଏ ନେଇ ଖଣ୍ଡପୀଠ ପ୍ରଶ୍ମ କରିଛନ୍ତି ଯେ ଏହା କୋର୍ଟର କାର୍ଯ୍ୟ ନୁହେଁ ଏବଂ ଦୁଇଟି ବୋର୍ଡକୁ ମିଶ୍ରଣ କରିବା ପାଇଁ ତୁମେ କିଭଳି କୋର୍ଟଙ୍କୁ କହିପାରିବ ଏହି ମାମଲାରେ ସରକାରଙ୍କଠାରେ ଆବେଦନ କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି

ଅଲକାଏଦା ଏହି ଆତଙ୍କୀ ଗୋଷ୍ଠୀକୁ ପାର୍ଷି ଯୋଗାଣ ସହ ଆତଙ୍କବାଦୀ କାର୍ଯ୍ୟକଳାପରେ ସାହାଯ୍ୟ ସହଯୋଗ କରିଆସୁଛି ଜାତିସଂଘ ସୁରକ୍ଷା ପରିଷଦର ଅନୁମତିକ୍ରମେ ନୁର୍ ମେହସୁଦ୍ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ସହ ତା'ର ବିଦେଶ ଯାତାୟତ ଉପରେ କଟକଣା ଜାରି କରାଯାଇଛି

ଏହି ଅଧ୍ୟାୟରେ ମହାରାଷ୍ଟ୍ରର ସାଂଗ୍ଲିର ଛାତ୍ରଛାତ୍ରୀମାନେ ପଞ୍ଚତନ୍ତ୍ର ଓ ଭଗବତ୍ ଗୀତାର ସଂସ୍କୃତ ଲୋକଗୀତ ଆବୃଭି କରିବେ